କେନ୍ଦ୍ରୀୟ ବଜେଟ୍ରେ ମଧ୍ୟ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ଏହି ବଜେଟ୍ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ସେ କହିଛନ୍ତି ଆୟକର ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବରୁ ସବୁ ସରକାର ଟିକସ ବ୍ୟବସ୍ଥାକୁ ଛୁଇଁବାକୁ କୁଷ୍ଠିତ ହେଉଥିଲେ ତେବେ ତାଙ୍କ ସରକାର ଟିକସ ବ୍ୟବସ୍ଥାକୁ ନାଗରିକ କେନ୍ଦ୍ରିକ କରିବାରେ ସଫଳ ହୋଇଛି ସ୍ୱାଧୀନତା ସଂଗ୍ରାମରେ ଦେଶର ଗଣମାଧ୍ୟମ ଉଲ୍ଲ୍ରେଖନୀୟ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ତାହାକୁ ପ୍ରଶଂସା କରିଛନ୍ତି ଗଣମାଧ୍ୟମ ଦ୍ୱାରା ତାଙ୍କ ସରକାରର ଯେକୌଣସି ପ୍ରକାର ସମାଲୋଚନାକୁ ସେ ସ୍ୱାଗତ କରିବେ ତେବେ ଏଥିସହିତ ଗଣମାଧ୍ୟମ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ମ ସଫପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ ବୋଲି ସେ କହିଛନ୍ତି ଏକ ସମୃଦ୍ଧ ଭାରତ ନିର୍ମାଣରେ ଗଣମାଧ୍ୟମ ଗଠନମଳକ ଭୂମିକା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି

ବିଦେଶୀ ରାଷ୍ଟ୍ରଦୃତମାନଙ୍କର ଏହା ଦ୍ୱିତୀୟ ଗସ୍ତ

ଏହି ଦଳରେ କର୍ମାନୀ କାନାଡା ଫ୍ରାନ୍ୱ ନ୍ୟୁଜିଲାଣ୍ଡ ମେକ୍ଟିକୋ ଇଟାଲୀ ଆଫଗାନିସ୍ତାନ ଅଷ୍ଟ୍ରିଆ ଉଜବେକିସ୍ତାନ ପୋଲାଣ୍ଡ ଏବଂ ୟୁରୋପୀୟ ସଂଘର ଦୃତମାନେ ରହିଛନ୍ତି ଜାମ୍ମୁରେ ଏହି ଦୃତମାନେ ଜାନ୍ମୁ କାଶ୍କୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବେ ଗତକାଲି ସେମାନେ ଶ୍ରୀନଗର ଗସ୍ତ କରିଥିଲେ

ସେମାନେ ମଧ୍ୟ କାଶ୍ମୀରର ବ୍ୟବସାୟୀ ଉଦ୍ୟୋଗୀ କିଛି ମହିଳା ବ୍ୟବସାୟୀ ଏବଂ ଆଉ କେତେକ ବେଉସାର ଲୋକଙ୍କୁ ଭେଟି ସେମାନଙ୍କର ମତାମତ ସଂଗ୍ରହ କରିଥିଲେ

ଅମିତ ଶାହା କନଫରେନୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ବିମ୍ଷେକ୍ ଅଂଶିଦାର ଦେଶଗୁଡ଼ିକ ଲାଗି ନିଶାଦ୍ରବ୍ୟ ଚୋରାକାବାର ରୋକାଯିବା ସଂକ୍ରାନ୍ତ ଏକ ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଏହି ସମ୍ମିଳନୀର ଆୟୋଜନ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ସମ୍ମିଳନୀ ନିଶାଦ୍ରବ୍ୟ ଚୋରାକାରବାର ଯୋଗୁଁ ଉପୁଜ୍ଞଥିବା ବିପଦ ଉପରେ ଆଲୋଚନା କରିବାକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସୁଯୋଗ ପ୍ରଦାନ କରିବ

ହେଲ୍ଥ ଆମ୍ବାସଡର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଉପରେ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ସ୍କୁଲର ଦୁଇ ଜଣ ଶିକ୍ଷକଙ୍କୁ ସ୍ୱାସ୍ଥ୍ୟ ଓ ୱେଲ୍ନେସ ଆମ୍ବାସଡର ଭାବେ ନିଯୁକ୍ତ କରାଯିବ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ଆକି ନ୍ତାଦିଲ୍ଲୀରେ ଆୟୁଷ୍କାନ ଭାରତ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ ସ୍ୱାସ୍ଥ୍ୟ ଓ ୱେଲ୍ନେସ ଆମ୍ଘାସଡ଼ର ଅଭିଯାନର ଶୁଭାରମ୍ଭ କରିଛନ୍ତି

ଜ୍ଞାନର ପରିସୀମାକୁ ବ୍ୟାପକ କରିବା କେବଳ ଶିକ୍ଷାର ଲକ୍ଷ୍ୟ ନ୍ରହେଁ ବରଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତମ ବ୍ୟବହାର ସହ ସୁସ୍ୱାସ୍ଥ୍ୟ ସଂପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ଉଦ୍ଦେଶ୍ୟ ବୋଲି ଶ୍ରୀ ପୋଖରିଆଲ୍ କହିଛନ୍ତି ଶ୍ରୀ ପୋଖରିଆଲ୍ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଉଚ୍ଚପ୍ରାଥମିକ ମାଧ୍ୟମିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସ୍ମଷ୍ଟି କରାଯିବ ଶ୍ରୀ ପୋଖରିଆଲ୍ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଥିବା ସ୍କୁଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତା ସୃଷ୍ଟି ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତମ ଶିକ୍ଷା ଓ ସୁସ୍ୱାସ୍ଥ୍ୟ ନେଇ ସଚେତନତା ସୂଷ୍ଟି କରିବା ହେଉଛି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଉଦ୍ଦେଶ୍ୟ

ତାଙ୍କ ସହିତ ସେ ଦେଶର ବୈଦେଶିକ ବ୍ୟାପାର ସ୍ୱରାଷ୍ଟ୍ର ଓ ବାଣିଜ୍ୟ ମନ୍ତ୍ରୀମାନେ ଆସୁଛନ୍ତି ଏହା ପର୍ତ୍ତୁଗାଲ ରାଷ୍ଟ୍ରପତିଙ୍କ ପ୍ରଥମ ଭାରତ ଗସ୍ତ ତାଙ୍କୁ ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ ସେ ମଧ୍ୟ ରାଜଘାଟ ଯାଇ ବାପୁଙ୍କ ସମାଧିରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବେ

ଅର୍ଥନୀତି ବ୍ୟବସାୟ ସଂସ୍କୃତି ଓ ଶିକ୍ଷା ଆଦି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସଫପର୍କ କ୍ରମଶଃ ନିବିଡ଼ ହେଉଛି ପର୍ତ୍ତୁଗାଲ ରାଷ୍ଟପତିଙ୍କ ଗସ୍ତ ପରେ ଏହି ସଂପର୍କ ଆହୁରି ବ୍ୟାପକ ହେବ ବୋଲି ଆଶା କରାଯାଉଛି

ଏହି ସଂଗଠନର କରୁରୀ ସ୍ୱାସ୍ଥ୍ୟ ସଂଗଠନର ମ୍ରଖ୍ୟ ମିଚେଲ ରିଆନ୍ ସାମ୍ଘାଦିକମାନଙ୍କୁ କହିଛନ୍ତି ଏହି ରୋଗ ସଫକ୍ରମଣ କେବେ କମିବ ବା ଆଗକୁ କେତେ ବଢ଼ିବ ତାହା ସଠିକ୍ ଭାବେ କହିବା ସମ୍ଭବ ନ୍ନହେଁ ଏବେ ଏହା ଏକ ମହାମାରୀର ରୂପ ନେଇଛି ବୋଲି ସେ କହିଛନ୍ତି ଅପରପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଅଧାନମ ଭେବ୍ରେସସ୍ କହିଛନ୍ତି ଯେ ଗତ ସପ୍ତାହରେ ଚୀନରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ସ୍ଥିର ରହିଛି ନୂଆ ସଂକ୍ରମଣ ଘଟଣା ଦୃଷ୍ଟିଗୋଚର ନ ହେବା ଏକ ଭଲ ଲକ୍ଷଣ ତେବେ ଏହି ସ୍ଥିତି ଉପରେ ନଜର ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି

ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏ ନେଇ ଗତକାଲି ମୁମ୍ଭାଇଠାରେ ରୁଷର ବାଶିଜ୍ୟ ଦୃତଙ୍କ ସହ ଆଲୋଚନା କରିଥିଲେ ଏହି ଅବସରରେ ଆର୍ଜେଡି ସଫସ୍ଥାର ମୁଖ୍ୟ ଭ୍ଲାଡିମିର୍ ଫିନଭ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ

ପ୍ରତିବର୍ଷ ଭଳି ଆଜିର ଦିନରେ ଲୋକମାନଙ୍କ ମଧ୍ୟରେ ରେଡିଓର ଗୁରୁତ୍ୱ ସଫପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସ୍କୁଛି ତେବେ ଲୋକମାନଙ୍କ ମନରେ ରେଡିଓ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଗଣମାଧ୍ୟମରେ ସଚେତନତା ସୃଷ୍ଟି ସହ ତଥ୍ୟ ପ୍ରଦାନ ନେଇ ନୀତି ଗ୍ରହଣକାରୀମାନଙ୍କୁ ମଧ୍ୟ ପ୍ରୋହାହିତ କରାଯାଇ ଆସୁଅଛି ପୂଥିବୀର ସମସ୍ତ କୋଣ ଅନୁକୋଶରେ ବସବାସ କରୁଥିବା ଲୋକଙ୍କ ଜୀବନ ସହ ସେମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ରେଡିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏହି ଦିବସ ଅବସରରେ ଚଳିତବର୍ଷର ବାର୍ତ୍ତା ହେଉଛି 'ରେଡିଓ ଓ ବିବିଧତା'